ସେଥିମଧ୍ୟରୁ ଗୋଟିଏ ସମ୍ୟଲପୁରଠାରେ ଆରମ୍ କରାଯିବାର ପ୍ରସ୍ତାବ ରହିଛି

ଲୋକଅଦାଲତ ଆସନ୍ତା ଶନିବାର ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ପିତ ହେବ

ପୁରୁଷ ଓ ମହିଳା ଭେଷଜ ୱାର୍ଡରେ ସେମାନଙ୍କର ଚିକିହା କରାଯାଉଛି

ଆଦିବାସୀମାନେ ଜଙ୍ଗଲରେ ଏପରି ଚାଷ ଦ୍ୱାରା ଜୀବିକା ଉପାର୍ଜନ କରୁଥିବା ବେଳେ ଗଞ୍ଚେଇ ମାଫିଆ ବ୍ୟବସାୟ କରି ଆଦିବାସୀମାନଙ୍କୁ ବେଆଇନ କାର୍ଯ୍ୟରେ ନିୟୋଜିତ କର୍ତଥବା ଅଭିଯୋଗ ହୋଇଥଲା

ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଆଥ୍ଲେଟ୍ ଓ ଅନୁଷ୍ଠାନକୁ ଏହି ଉହବରେ ପୁରସ୍ଦୃତ କରାଯାଇଛି